ସୁପ୍ରିମ୍କୋର୍ଟ୍ ଦାଦନ ଶ୍ରମିକ ଦେଶରେ ଲକ୍ଡାଉନ ସମୟରେ ବିଭିନ୍ ରାଜ୍ୟରେ ଆଶ୍ରୟ ନେଇଥିବା ଦାଦନ ଶ୍ରମିକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ଲାଗି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକ୍ତ କେନ୍ଦ ସରକାର ନିର୍ଦ୍ଦେଶ ଦେଇଛନ୍ତି ବିଭିନ୍ନ ଆଶ୍ରୟ ସ୍ଥଳୀରେ ରହିଥିବା ସମ୍ପୂକ୍ତ ଶ୍ରମିକମାନଙ୍କ ଲାଗି ଖାଦ୍ୟ ସ୍ୱଚ୍ଛ ପାନୀୟ ଜଳ ଓ ସ୍ୱଚ୍ଛତାର ସଠିକ ବ୍ୟବସ୍ଥା ସହିତ ଉତ୍ତମ ଚିକିତ୍ସା ପ୍ରଦାନ ସୁନିଶ୍ଚିତ କରିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ଏହାଛଡ଼ା ବିଭିନ୍ନ ଧର୍ମଗୁରୁମାନେ ରିଲିଫ୍ କେନ୍ଦ୍ରଗୁଡ଼ିକୁ ଯାଇ ପରାମର୍ଶ ଦେବା ଲାଗି ମଧ୍ୟ ଅଦାଲତ କହିଛନ୍ତି ସେହିପରି ଏହି ଶ୍ରମିକମାନଙ୍କର ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କର ଭୟ ଓ ଭାବପ୍ରବଣତାକୁ ପୁଲିସ ଅନ୍ୟାନ୍ୟ କର୍ତ୍ତୃପକ୍ଷ ଗୁରୁତ୍ୱଦେବା ଉଚିତ ସେଥିଲାଗି ପୁଲିସ ସହ ଏହି କାର୍ଯ୍ୟରେ ସ୍ୱଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରିବା ଉପରେ ସୁପ୍ରିମ୍କୋର୍ଟ ଗୁରୁତ୍ୱାରୋପ କରିଛନ୍ତି

ପ୍ରଧାନମନ୍ତ୍ରୀ ଉତ୍କଳା ଯୋଜନାରେ ଗତ ମାର୍ଚ୍ଚ ସୁଦ୍ଧା ପଞ୍ଜିକୃତ ପ୍ରତ୍ୟେକ ଏଲ୍ପିକି ସଂଯୋଗକାରୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସୁବିଧା ପାଇପାରିବେ ଏହି ଯୋଜନା ଏପ୍ରିଲ୍ ପହିଲାରୁ ଲାଗୁ ହୋଇ ଆସନ୍ତା କୁନ୍ ପର୍ଯ୍ୟନ୍ତ ବଳବତ୍ତର ରହିବ

ଗତକାଲି ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହାର ନିୟନ୍ତ୍ରଣ ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏହି ସମସ୍ୟାର ସମାଧାନ ଲାଗି ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଭିତ୍ତିରେ ଦେଶ ବ୍ୟାପି ବିଭିନୁ ସରକାରୀ ଓ ଘରୋଇ ମେଡିକାଲ କଲେଜଗୁଡ଼ିକରେ କୋଭିଡ୍ ନାଇଷ୍ଟିନ୍ ଭୂତାଣୁ ନମୁନା ପରୀକ୍ଷଣ କ୍ଷମତାକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପ୍ରସାରଣ କରାଯାଉଛି

ଖଦି ମାସ୍କ କରୋନା ଭୂତାଣୁର ମୁକାବିଲା ଲାଗି ଜନସାଧାରଣଙ୍କ ପାଇଁ ଖଦି ଏବଂ ଗ୍ରାମୋଦ୍ୟୋଗ କମିଶନ କେଭିଆଇସି ସଫଳତାର ସହ ଦୁଇସ୍ତର ବିଶିଷ୍ଟ ଖଦି ମାସ୍କ୍ ବିକଶିତ କରିଛି କେଭିଆଇସି ଅଧ୍ୟକ୍ଷ ଭିକେ ସାକ୍ସେନା ଏହି ସ୍ବଚନା ଦେଇଛନ୍ତି

ସେହିଭଳି ଏହା ସଫା କରାଯାଇ ପୁନଃ ବ୍ୟବହାର କରାଯାଇପାରିବ ଏବଂ ଖରାପ ହେବା ପରେ ସହଜରେ ମାଟିରେ ମିଶିଯାଇ ପାରିବ ଏହା ମଧ୍ୟ ସହଜରେ ଉପଲବ୍ଧ ହେବ ଏବଂ ଅନ୍ୟାନ୍ୟ ମାସ୍କ୍ ଅପେକ୍ଷା ବ୍ୟୟ ସାପେକ୍ଷ ହେବ ବୋଲି ଶ୍ରୀ ସାକସେନା କହିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଖୋଲା ଯାଇଥିବା ଏ ସମ୍ପର୍କୀତ କଣ୍ଟ୍ରୋଲ ରୁମ୍ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଖାଉଟି ବ୍ୟାପାର ଏବଂ ରେଳବାଇ ମନ୍ତ୍ରଣାଳୟର ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି ଏହି ଅଧିକାରୀମାନେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ମିଳିମିଶି ଏ ସମ୍ପର୍କରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି ଶ୍ରୀମତୀ ଶ୍ରୀବାସ୍ତବା କହିଛନ୍ତି ରାଜ୍ୟ ରାଜ୍ୟ ମଧ୍ୟରେ ଓ ଆନ୍ତଃରାଜ୍ୟ ସ୍ତରରେ ସାମଗ୍ରୀ ପରିବହନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି କଟକଣା ଜାରି କରାଯାଇ ନାହିଁ ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ ୟୁନିଟ୍ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପାଶ୍ ଯୋଗାଇଦେବା ସୁନିଶ୍ଚିତ କରିବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି ଦେଶର ବିଭିନ୍ନ ସ୍ଥାନରେ ଚିହ୍ନଟ କରାଯାଇଥିବା କୋଭିଡ୍ ନାଇଣ୍ଟିନ୍ ହଟ୍ସଟ୍ ଅଞ୍ଚଳଗୁଡ଼ିକରେ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଘରକୁ ଘର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି ତେଣୁ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ଘରୁ ବାହାରକୁ ଆସିବାର କୌଣସି କାରଣ ନାହିଁ ବୋଲି ସେ କହିଚ୍ଚନ୍ତି

ଅର୍ଥ ମନ୍ତଶାଳୟ ପକ୍ଷରୁ ଜାରି ଏକ ଟୁଇଟ୍ରେ କୁହାଯାଇଛି ପିପିଏଫ ସୁକନ୍ୟା ସମୃଦ୍ଧି ଆକାଉଷ୍ଟି ରେକରିଂ ଡିପୋଜିଟ୍ ଖାତାଧାରୀ ମାନଙ୍କ ପାଇଁ ଏହି କୋହଳ ବ୍ୟବସ୍ଥା ଲାଗୁ କରାଯାଇଛି ଲକ୍ ଡାଉନକୁ ଦୂଷ୍ଟିରେ ରଖି କ୍ଷୁଦ୍ର ସଞ୍ଚୟ କାରୀମାନଙ୍କ ହିତକୁ ସ୍ୱନିଶ୍ଚିତ କରିବା ସକାଶେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି

ସ୍ୱୟଂ ସହାୟକ ଗୋଷ୍ଠୀ ଦେଶରେ କୋଭିଡ୍ ନାଇଷ୍ଟିନ୍ ମୁକାବିଲା ଦିଗରେ ଜାତୀୟ ଗ୍ରାମାଞ୍ଚଳ ଜୀବିକା ମିଶନ ଅଧୀନରେ ବିଭିନ୍ନ ସ୍ପୟଂ ସହାୟକ ଗୋଷୀର ସଦସ୍ୟମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି

ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ସାମାଜିକ ଦୂରତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଦୃଶ୍ୟଶ୍ରାବ୍ୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା କରିଆରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପ୍ରଚାର କର୍ତ୍ଥନ୍ତି ଏହି ଗୋଷ୍ଠୀର ସଦସ୍ୟମାନେ ବଜାରଘାଟ ଓ ସ୍କୁଲଭ ବଣ୍ଟନ ଦୋକାନଗୁଡ଼ିକ ସମ୍ମୁଖରେ ଗ୍ଲୋବ୍ସ ଓ ମାସ୍କ୍ ପିନ୍ଧି ହାତରେ ସାନିଟାଇଜର ଧରି ସାମାଜିକ ଦୂରତ୍ୱ ରକ୍ଷାର ବାର୍ତ୍ତା ପ୍ରଚାର କରୁଛନ୍ତି ଝାଡ଼ଖଣ୍ଡ ରାଜ୍ୟଗ୍ରାମାଞ୍ଚଳ ଜୀବିକା ମିଶନ ପକ୍ଷରୁ 'ଦିଦି' ହେଲ୍ସଲାଇନ୍ ନାମକ ଏକ ଟେଲିଫୋନ୍ ହେଲ୍ମଲାଇନ୍ ଆରମ୍ଭ କରାଯାଇ ଦାଦନ ଶ୍ରମିକମାନଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଚେତନ କରାଯାଉଛି ଇଣ୍ଡିଆ ୟୁଏସ ହାଇଡ୍ରୋକ୍ସି କ୍ଲୋରୋକୁଇନ ମାନବିକତା ଦୃଷ୍ଟି କୋଣରୁ କେତେକ ଦେଶକୁ ମ୍ୟାଲେରିଆ ନିରୋଧୀ ଔଷଧ ପଠାଇବା ପାଇଁ ସେସବୁ ଉପରୁ ରପ୍ତାନୀ କଟକଣା ହଟାଇବା ଲାଗି ସରକାର ନିଷ୍ପଭି ନେବାର କିଛିଦିନ ପରେ ପ୍ରଥମ ଦଫାର ହାଇଡ୍ରୋକି କ୍ଲୋରୋକ୍ଇନ୍ ଭାରତର୍ ଯାଇ ଆମେରିକାରେ ପହଞ୍ଚିଛି